ଏହି ବୈଠକରେ ସେହିସବ୍ ରାଜ୍ୟସବ୍ ରାଜ୍ୟ ଓ କେନ୍ଦଶାସିତ ଅଞ୍ଚଳର କୋବିଡ ସ୍ଥିତି ଏବଂ ଏହାର ମ୍ରକାବିଲା ପାଇଁ ପ୍ରସ୍ତୁତି ତଥା ପରିଚାଳନାର ସମୀକ୍ଷା କରାଯିବ

ସେହି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ର ଆନ୍ଧ୍ରପ୍ରଦେଶ କର୍ଣ୍ଣାଟକ ଉତ୍ତରପ୍ରଦେଶ ତାମିଲନାଡୁ ଦିଲ୍ଲୀ ଓ ପଞ୍ଜାବ ରହିଛି

କେନ୍ଦ୍ର ସରକାର କୋବିଡ୍ ସଂକ୍ରମଣର ମୁକାବିଲାରେ ରାଜ୍ୟଗୁଡ଼ିକ ସହ ମିଶି କାର୍ଯ୍ୟ କରୁଛନ୍ତି ରାଜ୍ୟମାନେ ସେମାନଙ୍କର ସ୍ପାସ୍ଥ୍ୟସେବା ଓ ଚିକିତ୍ସା ମୌଳିକ ଢ଼ାଞାରେ ଉନ୍ନତି ଆଶିବାରେ କେନ୍ଦ୍ର ସରକାର ସହାୟତା କରୁଛନ୍ତି

ଯୁଦ୍ଧ ଓ ମରୁଡ଼ି ଭଳି ଅସାଧାରଣ ପରିସ୍ଥିତି ସମୟରେ କିଛି ନିର୍ଦ୍ଦିଷ୍ଟ ଖାଦ୍ୟପଦାର୍ଥର ଯୋଗାଶକୁ ନିୟନ୍ତ୍ରଣ କରିବା ପାଇଁ ଏହି ବିଲ୍ ସରକାରଙ୍କୁ କ୍ଷମତା ପ୍ରଦାନ କରିବ

ବିଲ୍ ସଂକ୍ରାନ୍ତ ଆଲୋଚନାରେ ଅଂଶଗ୍ରହଣ କରି ଖାଉଟି ବ୍ୟାପାର ଖାଦ୍ୟ ଓ ସର୍ବସାଧାରଣ ବଣ୍ଟନ ରାଷ୍ଟ୍ରମନ୍ତ୍ରୀ ଦାନ୍ବେ ରାଓସାହେବ ଦାଦାରାଓ କହିଛନ୍ତି ଏହା ଏକ ଗୁରୁତ୍ୱପୂର୍ଣ୍ଣ ଆଇନ ଯାହା ସ୍ଥାନୀୟ ସାମଗ୍ରୀର ବ୍ୟବହାରକୁ ପ୍ରୋସାହିତ କରିବ ସେ କହିଛନ୍ତି କୋବିଡ୍ ନାଇଷ୍ଟିନ୍ ପରିସ୍ଥିତି ଯୋଗୁଁ କୃଷକମାନଙ୍କ ହିତ ପାଇଁ ଏହି ବିଲ୍ ଅଣାଯାଇଛି କୋବିଡ୍ ନାଇଷ୍ଟିନ୍ ଯୋଗୁଁ ଚାହିଦା ଓ ଯୋଗାଣ ଶୃଙ୍ଖଳ ମଧ୍ୟରେ ଅସନ୍ତୁଳନତା ସୃଷ୍ଟି ହୋଇଥିଲା ଏହି ଆଇନ କୃଷକମାନଙ୍କୁ ସେମାନଙ୍କର ଉତ୍ପାଦିତ ପଦାର୍ଥ ବିକ୍ରୟ କରିବାର ସ୍ୱାଧୀନତା ପ୍ରଦାନ କରିବ ଓ ଚାହିଦା ଏବଂ ଯୋଗାଣ ଶୃଙ୍ଖଳ ମଧ୍ୟରେ ସନ୍ତୁଳନତା ଆଶିବ ସେ କହିଛନ୍ତି ଖାଦ୍ୟଶସ୍ୟ ଉତ୍ପାଦନ ଓ ସେଗୁଡ଼ିକର ମହକ୍କୁଦ ପାଇଁ ଗୋଦାମ ନିର୍ମାଣ ଦିଗରେ ସହାୟତା ଦେବାକୁ ଏହି ବିଲ୍ରେ ବ୍ୟବସ୍ଥା ରହିଛି ବିତର୍କରେ ଅଂଶଗ୍ରହଣ କରି ବିଜେଡ଼ିର ଅମର ପଟ୍ଟନାୟକ କହିଛନ୍ତି ଏହି ଆଇନରେ ଅନେକ ଭଲ ନିୟମ ରହିଛି ଯାହା କୃଷିକ୍ଷେତ୍ରକୁ ସହାୟତା କରିବ ଜେଡିୟୁର ଆର୍ସିପି ସିଂ କହିଛନ୍ତି ଏହି ଆଇନ ଦ୍ୱାରା ଅଧିକ ଖାଦ୍ୟଶସ୍ୟ ଉତ୍ପାଦନ ହୋଇପାରିବ ଓ ଦେଶରେ ସେଗୁଡ଼ିକର ମହକ୍କୁତ ପାଇଁ ଉତ୍ତମ ବ୍ୟବସ୍ଥା କରାଯାଇ ପାରିବ ଟିଡିପିର କେରବିନ୍ଦ୍ର କୁମାର ସମ୍ବେଦନଶୀଳ ପ୍ରସଙ୍ଗଗୁଡ଼ିକ ଉପରେ ସରକାର ସାବଧାନତାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି ଟିଏମ୍ସିଏମ୍ର ଜିକେ ଭାସନ କହିଛନ୍ତି ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ପରିବହନ ଉପରେ କଟକଣା ସେହିସବୁ ପଦାର୍ଥର କଳାବଜାରକୁ ପ୍ରଶ୍ରୟ ଦେବ ବିଜେପିର ଗୋପାଳ ନାରାୟଣ ସିଂ କହିଛନ୍ତି ସରକାର ସରକାର କୃଷକମାନଙ୍କ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି

ଏହି ବିଲ୍ ସଂକ୍ରାନ୍ତ ଆଲୋଚନାରେ ଅଂଶଗ୍ରହଣ କରି ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ କହିଛନ୍ତି ଦେଶର ବିକାଶରେ ବୈଷୟିକ ଜ୍ଞାନ ମହଭ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବୈଷୟିକ ଞ୍ଜାନ କ୍ଷେତ୍ର ପ୍ରତି ସ୍ୱତନ୍ତ୍ର ଆଲୋକପାତ କରାଯାଉଛି

ୱାଇଏସ୍ଆର୍ କଂଗ୍ରେସର ବିଜୟ ସାୟରେଡ୍ରୀ ବିଲ୍କୁ ସମର୍ଥନ କରିଛନ୍ତି ଜେଡିୟୁର ଆର୍ସିପି ସିଂ କହିଛନ୍ତି ଏହି ବିଲ୍ ବୈଷୟିକ ଜ୍ଞାନ କ୍ଷେତ୍ରରେ ଅଭୂତପୂର୍ବ ପରିବର୍ଭନ ଆଶିବ

କଂଗ୍ରେସ ସିପିଆଇଏମ୍ ଟିଏମ୍ସି ଓ ଆମ୍ ଆଦ୍ମୀ ପାର୍ଟିର ସେହି ନିଲମ୍ବିତ ସାଂସଦମାନେ ଗତକାଲିଠାରୁ ଧାରଣାରେ ବସିଥିଲେ

ସେ କହିଛନ୍ତି ସଦସ୍ୟମାନଙ୍କୁ ଯଥେଷ୍ଟ ସମୟ ଦିଆଯାଇଥିଲା ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ସେ କହିଛନ୍ତି ଏହାର ଘୋଷଣା ଏକ ନିୟମିତ ପ୍ରକ୍ରିୟା ଓ ସରକାର ଆଗକୁ ଏହା ଜାରି ରଖିବେ ଶ୍ରୀ ଯୋଶୀ କହିଛନ୍ତି ନିଲମ୍ବିତ ରାଜ୍ୟସଭା ସାଂସଦମାନେ ଯଦି ସେମାନଙ୍କର ଆଚରଣ ପାଇଁ ଅନୁତାପ କରିଥାନ୍ତେ ତେବେ ସରକାର ସେମାନଙ୍କୁ କେବେ ନିଲମ୍ବନ କରିନଥାନ୍ତେ

ସେ କହିଛନ୍ତି ଆସନ୍ତାକାଲି ରାଷ୍ଟ୍ରକବି ରାମଧାରୀ ସିଂ ଦିନ୍କରଙ୍କ କୟନ୍ତୀ ଅବସରରେ ସେ ତାଙ୍କର ଅନଶନ ଭଙ୍ଗ କରିବେ

ସରକାରଙ୍କ ଦ୍ୱାରା ଫଳପ୍ରଦ ଚିକିହା ଅଭିଯାନ ଯୋଗୁଁ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ମୃତ୍ୟୁହାର କମିବାରେ ଲାଗିଛି

ଏହି ଗଣ୍ଡାମାନେ ଆସାମ ପଶ୍ଚିମବଙ୍ଗ ଓ ଉଉରପ୍ରଦେଶରେ ଅଧିକ ସଂଖ୍ୟାରେ ରହିଛନ୍ତି ବିଶ୍ୱ ଗଣ୍ଡା ଦିବସ ଅବସରରେ ଏକ ବାର୍ତ୍ତା ଦେଇ ଶ୍ରୀ କାବଡେକର କହିଛନ୍ତି ପରିବେଶ ମନ୍ତ୍ରଣାଳୟ ଏକସିଙ୍ଗ ବିଶିଷ୍ଟ ଭାରତୀୟ ଗଣ୍ଡାମାନଙ୍କ ସଂରକ୍ଷଣ ପାଇଁ ଏକ ଜାତୀୟ ରଣକୌଶଳ ଗ୍ରହଣ କରିଛନ୍ତି